ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି କହିଛନ୍ତି କରୋନା ବିରୋଧରେ ଜାରି ଥିବା ସଂଗ୍ରାମରେ ଦେଶବାସୀଙ୍କର ପ୍ରମୁଖ ଭୂମିକା ରହିଛି ସରକାର ଓ ପ୍ରଶାସନ ଜନସାଧାରଣଙ୍କ ସହଯୋଗରେ ଏହି ବିଶ୍ୱ ମହାମାରୀର ସଫଳ ମ୍ରକାବିଲା କରିବାରେ ସମର୍ଥ ହେବାରେ ଲାଗିଛନ୍ତି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 ଏହି ଯୁଦ୍ଧରେ ସେମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ଦେଶର କୋଶ ଅନୁକୋଶରେ ଲୋକମାନେ ପରସ୍କରକୁ ସାହାଯ୍ୟ କରିବାପାଇଁ ଯେଭଳି ଆଗେଇ ଆସୁଛନ୍ତି ସେଥିପ୍ରତି ଶ୍ରୀ ମୋଦି କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଅସହାୟ ଲୋକମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥାଠାର୍ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଲକ୍ଡାଉନ୍ ପାଳନ ହସ୍କିଟାଲ୍ର ବ୍ୟବସ୍କାଠାର୍ ଆରମ୍ଭ କରି ସ୍ୱଦେଶୀ ଜ୍ଞାନକୌଶଳରେ ଚିକିତ୍ସା ସରଞ୍ଜାମର ନିର୍ମାଣ ପର୍ଯ୍ୟନ୍ତ ସମଗ୍ର ରାଷ୍ଟ୍ର ଏକ ମନରେ ଅଗ୍ରସର ହେବାରେ ଲାଗିଛି ଶ୍ରୀ ମୋଦି କହିଛନ୍ତି 'ଦୋ ଗଜ୍ ଦୂରୀ ହେି ଜରୁରୀ' ଆମର ମନ୍ତ ହେବା ଉଚିତ ଏବଂ ଲୋକମାନେ ଦୁଇ ଗଜର ଦୂରତ୍ୱ ବଜାୟ ରଖି ନିଜକୁ ଓ ଅନ୍ୟମାନଙ୍କୁ ସୁସ୍ଥ ରଖିବା ଆବଶ୍ୟକ ଅତି ଉସାହିତ ହୋଇ ଅସାବଧାନତାବଶତଃ ନିୟମଗୁଡ଼ିକୁ ପାଳନ ନ କରିବାଦ୍ୱାରା ପରିସ୍ଥିତି ସଙ୍କଟାପନ୍ନ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି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 ମାସ୍କଦ୍ୱାରା ମୁହଁକୁ ଘୋଡ଼ାଇବା ଏହାର ଏକ ବଡ଼ ନିଦର୍ଶନ ଶ୍ରୀ ମୋଦି କହିଛନ୍ତି କରୋନା ଭୂତାଣୁ ସଂକ୍ରମଣର କାରଣରୁ ପରିବର୍ତ୍ତିତ ପୃଷ୍ଣଭୂମିରେ ଏବେ ମାସ୍କ ପିନ୍ଧିବା ଲୋକମାନଙ୍କ ଜୀବନର ଏକ ଅଂଶ ପାଲଟି ଯାଇଛି ସେ କହିଛନ୍ତି ଏବେ ମାସ୍କ ସଂସ୍କୃତି ସମ୍ପନ୍ନ ସମାଜର ଏକ ପ୍ରତୀକ ହେବାକୁ ଯାଉଛି ଯଦି ଲୋକମାନେ ଏହି ରୋଗରୁ ନିଜକୁ ଏବଂ ଅନ୍ୟମାନଙ୍କୁ ବଞ୍ଚାଇବାକୁ ଚାହାନ୍ତି ତେବେ ସେମାନଙ୍କୁ ମାସ୍କ ପିକ୍ଷିବାକୁ ହିଁ ପଡ଼ିବ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 ଯେକୌଣସି ସ୍ଥାନରେ ଛେପ ପକାଇବା ଭଳି କୁ ଅଭ୍ୟାସ ଲୋକମାନଙ୍କର ଜୀବନର ଏକ ଅଂଶ ପାଲଟିଥିବାବେଳେ ଏହା ସ୍ୱଚ୍ଚତା ଓ ସ୍ୱାସ୍ଥ୍ୟ ପ୍ରତି ଆହ୍ୱାନ ସୃଷ୍ଟି କରୁଛି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 ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଙ୍କଟ ସମୟରେ ଦେଶବାସୀ ଯେଭଳି ସଙ୍କଚ୍ଚ ପ୍ରଦର୍ଶନ କରିଛନ୍ତି ତାହାଦ୍ୱାରା ଭାରତରେ ଏକ ନ୍ବତନ ରୂପାନ୍ତରଣର ଅୟମାର୍ୟ ଘଟିଛି ସେ କହିଛନ୍ତି ଦେଶର ବ୍ୟାବସାୟିକ ସଂସ୍ଥା କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ ସ୍ୱାସ୍ଥ୍ୟସେବା କ୍ଷେତ୍ର ଆଦି ନୃତନ ପରିଚାଳନାଗତ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେବାରେ ଲାଗିଛନ୍ତି

ଏହି ବିଶ୍ୱବ୍ୟାପୀ ମହାମାରୀର ମୁକାବିଲା ଦିଗରେ ରାଜ୍ୟ ସରକାରଗୁଡ଼ିକ ଯେଭଳି ତ୍ପରତାର ସହ କାର୍ଯ୍ୟ କାରି ରଖିଛନ୍ତି ତାହାର ଶ୍ରୀ ମୋଦି ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି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 ସମଗ୍ର ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ଗଭୀର କୃତଜ୍ଞତା ଜଣାଇ ପ୍ରଧାନମନ୍ତୀ କହିଛନ୍ତି ଡାକ୍ତର ନର୍ସ ସ୍ୱାସ୍ଥ୍ୟକର୍ମୀ ଗୋଷୀ ସ୍ୱାସ୍ଥ୍ୟକର୍ମୀ ଭାରତକୁ କରୋନାମୁକ୍ତ କରାଇବାପାଇଁ ନିରବଚ୍ଛିନ୍ନ ସାଧନା କାରି ରଖିଛନ୍ତି ଆମେ ସେମାନଙ୍କର ସୁରକ୍ଷାକୁ ସୁନିଣ୍ଟିତ କରିବା ଅତ୍ୟନ୍ତ ଆବଶ୍ୟକ ଏବଂ ସମ୍ପ୍ରତି କାରି କରାଯାଇଥିବା ଅଧ୍ୟାଦେଶ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନବିକ ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ଏହି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ଭାରତ ସମଗ୍ର ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଆବଶ୍ୟକ ଔଷଧପତ୍ର ଯୋଗାଉଥିବା ବିଷୟକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ସାରା ବିଶ୍ୱର ଲୋକେ ଭାରତର ଆୟୁର୍ବେଦ ଯୋଗ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଥିବା ଏହାର କ୍ଷମତାକୁ ଏବେ ଗୁରୁତ୍ୱ ପ୍ରଦାନ କରିବା ଆରମ୍ଭ କରିଛନ୍ତି କରୋନା ସଂକ୍ରାନ୍ତରେ ଆୟୁଷ ମନ୍ତ୍ରଣାଳୟ ପକ୍ଷର୍ କାରି କରାଯାଇଥିବା ନିୟମଗୁଡ଼ିକୁ ପାଳନ କରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାପାଇଁ ଶ୍ରୀ ମୋଦି ଜନସାଧାରଣଙ୍କ ଆହ୍ୱାନ କରିଛନ୍ତି ସେ କହିଛନ୍ତି ଉଷୁମ ପାଣି ଓ କାଢ଼ା ସେବନ ତଥା ଅନ୍ୟାନ୍ୟ ଉପଚାର ପାଇଁ ଆୟୁଷ୍ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପରାମର୍ଶଗୁଡ଼ିକ ଲୋକମାନଙ୍କ ପାଇଁ ବିଶେଷ ଉପଯୋଗ ସାବ୍ୟସ୍ତ ହୋଇପାରୁଛି ଶ୍ରୀ ମୋଦି କହିଛନ୍ତି ଏହା ଆମର ଦୁର୍ଭାଗ୍ୟ ଯେ ଆୟେମାନେ ନିଜର ସାମର୍ଥ୍ୟ ସମୂଦ୍ଧ ପରାମ୍ପରାକୁ ମାନିବାକୁ କେବେ ବି ପ୍ରସ୍ତୁତ ନୋହୁଁ ଆମର ପ୍ରାଚୀନ ବିଚାରଧାରାଗୁଡ଼ିକୁ ବୈଜ୍ଞାନିକ ଡାଞ୍ଚାରେ ପ୍ରମାଣଭିତ୍ତିକ ଗବେଷଣାଦ୍ୱାରା ପ୍ରଚାର ପ୍ରସାର କରିବାକୁ ସେ ଯୁବପିଢ଼ିକୁ ଆହ୍ୱାନ କରିଛନ୍ତି ବିଶ୍ୱ ଖୁସିର ସହିତ ଯେଭଳି ଯୋଗକୁ ଆପଶେଇ ନେଇଛି ଠିକ୍ ସେହିଭଳି ଏହା ଆମର ପ୍ରାଚୀନ ଆୟୁର୍ବେଦୀୟ ବିଚାରଧାରାକୁ ମଧ୍ୟ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଅକ୍ଷୟ ତ୍ତୀୟା ଅବସରରେ ପ୍ରଧାନମନ୍ତ୍ରୀ ପରିବେଶ ଜଙ୍ଗଲ ନଦୀନାଳ ଓ ସମଗ୍ର ଜୀବଜଗତର ସଂରକ୍ଷଣ ଉପରେ ବିଚାର କରିବାପାଇଁ ନାଗରିକମାନଙ୍କ ଆହ୍ୱାନ କରିଛନ୍ତି

ଷ୍ଟ୍ରାଣ୍ଡେଡ ୱାର୍କର୍ସ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକ୍ଡାଉନ୍କୁ କିଛିମାତ୍ରାରେ କୋହଳ କରିବାପାଇଁ ଘୋଷଣା କରିବା ପରେ କେତେକ ରାଜ୍ୟ ଦେଶର ବିଭିନ୍ନ ଅଞ୍ଚଳରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଶିବା କାର୍ଯ୍ୟ ଆରମ୍ଭ କରିଛନ୍ତି ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ସରକାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିୟମାବଳୀ ପାଳନ ପୂର୍ବକ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି

ଉତ୍ତର ପ୍ରଦେଶରୁ ଅନ୍ୟ ରାଜ୍ୟକୁ ଯାଇଥିବା ଶ୍ରମିକମାନଙ୍କୁ ପର୍ଯ୍ୟାୟକ୍ରମେ ଫେରାଇ ଆଶିବାପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି

ସେହିପରି ଦେଶର କେତେକ ସ୍ଥାନରେ ଅଟକି ରହିଥିବା ମଧ୍ୟପ୍ରଦେଶର କିଛି ଶ୍ରମିକ ରାଜ୍ୟକ୍ତ ଫେରିବା ଆରମ୍ଭ କରିଛନ୍ତି ଏହାଛଡ଼ା ମଧ୍ୟପ୍ରଦେଶରେ ଅଟକି ରହିଥିବା ଅନ୍ୟାନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ମଧ୍ୟ ସେମାନଙ୍କ ରାଜ୍ୟକୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି

ମୁଖ୍ୟନ୍ତ୍ରୀ ଶିବରାଜ ସିଂହ ଚୌହାନ୍ କହିଛନ୍ତି ଅନ୍ୟାନ୍ୟ ରାଜ୍ୟରେ ଅଟକି ରହିଥିବା ମଧ୍ୟପ୍ରଦେଶର ଲୋକମାନଙ୍କ ବସ୍ ଯୋଗେ ରାଜ୍ୟକ୍ ଅଣାଯାଉଛି ରାଜ୍ୟ ସରକାର ଉତ୍ତର ପ୍ରଦେଶ ଗୁଜ୍ରାଟ୍ ମହାରାଷ୍ଟ୍ର ଓ ରାଜସ୍ଥାନ ସରକାରଙ୍କ ସହ ଏ ସମ୍ପର୍କରେ କଥାବାର୍ତ୍ତା କରିସାରିଛନ୍ତି ସେହିପରି ରାଜସ୍ଥାନ ସରକାର ମଧ୍ୟ ଅନ୍ୟାନ୍ୟ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଶିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି